ଏହା ସହିତ କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ ଅସଂରକ୍ଷିତ ଟ୍ରେନ୍ ଟିକେଟ୍ରେ ଇଂରାକୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ମଧ୍ଧ ଶୁଭାରର୍ୟ କରିଛନ୍ତି

ପୂର୍ବରୁ ଟ୍ରେନ ଯାତ୍ରୀଙ୍କ ସକାଶେ ଅସଂରକ୍ଷିତ ବଗି ପାଇଁ କେବଳ ଇଂରାଜୀ ଓ ହିନ୍ଦି ଭାଷା ଟିକେଟ ପ୍ରଚଳନ ଥିଲା ମାତ୍ର ଏବେ ରେଳବବିଭାଗ ପକ୍ଷର୍ ଓଡିଆ ଭାଷାରେ ଟିକେଟ ପ୍ରଚଳନ ହେବା ଆନନ୍ଦର ବିଷୟ ବୋଲି କେନ୍ଦ୍ରମନ୍ତୀ କହିଛନ୍ତି ଏହି କାର୍ଯ୍ୟକ୍ରମ ଅବସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ ରେଳବିଭାଗର ବହୁପଦାଧ୍କାରୀ ଉପସ୍ଥିତ ଥିଲେ

ବିଜେଡି ଓଡିଶାବାସୀଙ୍କୁ ସେବା ଯୋଗାଇବା ଏବଂ ସଶକ୍ତିକରଣ କରିବା ପାଇଁ କାର୍ଯ୍ୟ କରୁଛି ବିଜେଡି ଏକ ଦଳ ହୋଇନାହିଁ ଏହା ଏକ ଆନ୍ଦୋଳନରେ ପରିଣତ ହୋଇସାରିଛି

ଭୁବନେଶ୍ୱରସ୍ଥିତ ପଠାଶି ସାମନ୍ତ ପ୍ଲାନେଟୋରିୟମ ଏବଂ ବୁଲାସ୍ଥିତ ଏପିଜେ ଅବଦୁଲ କାଲାମ୍ ପ୍ଲାନେଟୋରିୟମରେ ସ୍ଯ୍ୟୋପରାଗ ଦେଖବାକୁ ଆସିଥିବା ଛାତ୍ରଛାତ୍ରୀ ଅଭିଭାବକ ଏବଂ ଜନସାଧାରଣ ଆକାଶ ମେଘାଛନ ଯୋଗୁଁ ଗ୍ରହଣ ଲାଗିଥିବା ସ୍ର୍ଯ୍ୟଙ୍କୁ ଭଲଭାବେ ଦେଖ୍ପାରିନାହାନ୍ତି

ପରାଗ ସର୍ବମୋକ୍ଷ ହେବା ପରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମହୋଦଧିରେ ବୁଡ ପକାଉଥିବା ପରିଲକ୍ଷିତ ହୋଇଥିଲା

ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ମର୍କୀୟମାନେ ବେଶ ଉପକୃତ ହୋଇପାରିବେ

ଶାନ୍ତିପ୍ରର୍ଷ୍ଭାବେ ବନ୍ଦ ପାଳନ କରାଯାଉଥିବାବେଳେ ରାସ୍ତାକଡରେ ରଖାଯାଇଥିବା ଏକ କାରକୁ ଉଉ୍ୟକ୍ତ ଲୋକେ ନିଆଁ ଲଗାଇଦେଇଥିଲେ

ଶୀତ ରାଜ୍ୟରେ ସର୍ବନିମୁ ତାପମାତ୍ରା ହ୍ରାସ ପାଉଥିବା ବେଳେ ଶୀତ ପ୍ରକୋପ ବଢ଼ିବାର ସମ୍ଠାବନା ରହିଛି ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଚାନରେ ଘନ କୁହୁଡ଼ି ଅନୁଭ୍ରତ ହେବ